ଭାଲସାଦ୍ କିଲ୍ଲାର ଜିଜୁଆଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ଏକ ଜନସମାବେଶରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବା ସହ ଗ୍ରାମୀଣ ଆବାସ ଯୋଜନାର ହିତାଧିକାରୀମାନଙ୍କର ସାମୁହିକ ଇ ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ

କାଲି ଅନୁଷ୍ଠିତ ହେବାକୁ ଥିବା ଏହି ଜନସମାବେଶରେ ଦକ୍ଷିଣ ଗୁଜ୍ରାଟର ମୁଖ୍ୟତଃ ଭାଲସାଦ ନଭସରୀତାପି ସୁରତ୍ ଏବଂ ଡ୍ୟାଙ୍ଗସ୍ ଅଞ୍ଚଳର ଲୋକେ ମୁଖ୍ୟତଃ ଯୋଗଦେବେ ଏହି ସମାବେଶରେ ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କକିଶଳ ବିକାଶ ଯୋଜନା ମୁଖ୍ୟମନ୍ତ୍ରୀ ଗ୍ରାମୋଦୟ ଯୋଜନା ଏବଂ ଜାତୀୟ ଗ୍ରାମାଞ୍ଚଳ ଜୀବିକା ମିଶନ ଆଦି ବିଭିନ୍ନ ବିକାଶମଳକ ଯୋଜନା ଅଧୀନରେ ଚିହ୍ନଟ ହୋଇଥିବା ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତିପତ୍ର ଏବଂ ପ୍ରମାଣପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ସେହିଭଳି ମହିଳା ବ୍ୟାଙ୍କ ପ୍ରତିନିଧିମାନଙ୍କୁ ଶ୍ରୀ ମୋଦି ନିଯୁକ୍ତିପତ୍ର ଏବଂ ମିନି ଏଟିଏମ୍ ପ୍ରଦାନ କରିବେ ଜୁନାଗଡଠାରେ ପ୍ରଧାନମନ୍ତ୍ରୀ ବିଭିନ୍ନ ବିକାଶମଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ଗାନ୍ଧୀନଗରସ୍ଥିତ ଗୁଜୁରାଟ ଫରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଶ୍ରୀ ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ଦିଲ୍ଲୀ ଫେରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଗାନ୍ଧୀନଗରଠାରେ ସୋମନାଥ ଟ୍ରଷ୍ଟବୋର୍ଡର ଏକ ବୈଠକରେ ଯୋଗଦେବେ ବୋଲି ଜଣାପଡିଛି ଏମପି ରେନ୍ସ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି

ଆମ ସମ୍ଭାଦଦାତା ଜଣାଇଛନ୍ତି ଗତ ମଙ୍ଗଳବାରରୁ ରାକ୍ୟରେ ପ୍ରବଳ ବର୍ଷା କାରିରହିଛି ଏଭଳିକି କେତେକ ସ୍ଥାନରେ ବର୍ଷା ଯୋଗୁଁ ସଡକ ଯୋଗାଯୋଗ ବିଚ୍ଛିନ୍ନ ରହିଛି ରାଜ୍ୟର ଅଧିକାଂଶ ନଦୀର ଜଳସ୍ତର ବର୍ତ୍ତମାନ ବିପଦ ସଙ୍କେତ ଉପରେ ରହିଛି

ଯାହାକି ଚଳିତ ରତୁରେ ସର୍ବାଧିକ ପରିମାଣ ବର୍ଷା ବୋଲି ଜଣାପଡିଛି ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଅନୁରୂପ ଭାବେ ବର୍ଷା ଲାଗି ରହିଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି କେରଳ ଫ୍ଲୁଡ୍ କେରଳ ବନ୍ୟାରେ ଉଦ୍ଧାର କାର୍ଯ୍ୟ ପ୍ରାୟତଃ ସମାପ୍ତ ହୋଇଯାଇଛି ଓ ବନ୍ୟାବିପନ୍ନମାନଙ୍କ ପାଇଁ ରିଲିଫ୍ କାର୍ଯ୍ୟ ଜୋର୍ସୋର୍ରେ ଚାଲିଛି

ଲୋକମାନେ ସେମାନଙ୍କ ନିଜ ନିଜ ଘରକୁ ଫେରିବା ପର୍ଯ୍ୟନ୍ତ ସେମାନେ ରିଲିଫ୍ ଶିବିରରେ ରହିବେ କୌଣସି ମହାମାରୀ ବ୍ୟାପିବାକୁ ନ ଦେବାପାଇଁ ଡାକ୍ତରୀ ଦଳଗୁଡ଼ିକୁ ବିଭିନ୍ନ କିଲ୍ଲାରେ ମୁତୟନ କରାଯାଇଛି କିଛି ପାହାଡ଼ିଆ ଅଞ୍ଚଳକୁ ଛାଡ଼ି ବାକି ସବୁ ଜାଗାରେ ସଡ଼କ ରେଳ ଓ ବିମାନ ପଥରେ ଗମନାଗମନ ଆରମ୍ଭ ହୋଇଛି କୋଚି ଆନ୍ତର୍ଜାତିକ ବିମାନ ବନ୍ଦରରୁ ଗତ ରବିବାର ଦିନଠାରୁ ବିମାନ ଚଳାଚଳ ଆରମ୍ଭ କରିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିକେପି ମୁଖ୍ୟ ଅମିତ୍ ଶାହା ଦିଲ୍ଲୀରେ ସ୍ୱର୍ଗୀୟ ନେତାଙ୍କ ଚିତାଭସ୍କକୁ ପାର୍ଟି ରାଜ୍ୟଶାଖା ସଭାପତିମାନଙ୍କୁ ହସ୍ତାନ୍ତର କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ସୁଷମା ସ୍ୱରାଜ ଓ ଅଟଳ ବିହାରୀ ବାଜପେୟୀଙ୍କ ସମ୍ପର୍କୀୟମାନେ ଏହି ଅବସରରେ ଉପସ୍ଥିତ ଥିଲେ ଗତ ରବିବାର ଦିନ ବାଜପେୟୀଙ୍କ ସମ୍ପର୍କୀୟମାନେ ତାଙ୍କର ଚିତାଭସ୍ମକୁ ହରିଦ୍ୱାରଠାରେ ଗଙ୍ଗାନଦୀରେ ପକାଇଥିଲେ

ଦିଲ୍ଲୀର ରାଷ୍ଟ୍ରୀୟ ସ୍କୃତସ୍ଥଳଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ୟୁଜିସି ଜଙ୍କପ୍ଟଡ୍ କ୍ୟାମ୍ପସ ଭିତରେ ଜଙ୍କ୍ଫୁଡ୍ ବିକ୍ରୟକୁ ନିଷିଦ୍ଧ କରିବା ପାଇଁ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନ ୟୁଜିସି ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚତର ଶିକ୍ଷାନୁଷ୍ଠାନ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଏ ସଂକ୍ରାନ୍ତ ପତ୍ରରେ ୟୁଜିସି କହିଛନ୍ତି କଲେଜଗୁଡିକରେ ଜଙ୍କଫୁଡ୍ ନିଷିଦ୍ଧ କରିବା ସ୍ୱାସ୍ଥ୍ୟକର ଖାଦ୍ୟ ପାଇଁ ଏହା ଏକ ନ୍ନଆ ମାନଦଣ୍ଡ ପ୍ରତିଷ୍ଠା କରାଇବା ସହିତ ଛାତ୍ରମାନଙ୍କ ଜୀବନ ଶୈଳୀରେ ଉନ୍ନତି ଉତ୍ତମ ଶିକ୍ଷା ଲାଭ କରିବାରେ ସହାୟକ ହେବ ଏହା ନିର୍ଦ୍ଧଷ୍ଟ ଜୀବନ ଶୈଳୀ ଯୋଗୁ ଅତ୍ୟଧିକ ଓଜନ ବୃଦ୍ଧି ପାଇ ହେଉଥିବା ବିଭିନ୍ନ ରୋଗକୁ ପ୍ରତିହତ କରିପାରିବ ଉଚ୍ଚତର ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଜଙ୍କ୍ଫୁଡ୍ ବିକ୍ରୟଙ୍କୁ ବନ୍ଦ କରିବା ପାଇଁ ମାନବ ସମ୍ଭଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୟୁଜିସିକୁ ନିର୍ଦ୍ଦେଶନାମା ମିଳିବା ପରେ ଏହି ପତ୍ର ଜାରି କରାଯାଇଛି ଅମିତଶାହା ଭଟ୍ଟ ଜାମ୍ମୁ କାଶ୍ମୀରର ପୁଲଓ୍ୱାମାଠାରେ ଭାରତୀୟ କନତା ପାର୍ଟିର ସବିର ଅହମ୍ମଦ ଭଟ୍ଟଙ୍କୁ ସନ୍ତାସବାଦୀମାନେ ହତ୍ୟା କରିବା ଘଟଣାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କ୍ଷୋଭ ପ୍ରକାଶ କରିଛନ୍ତି ଏ ସମ୍ପର୍କରେ ଟୁଇଟ୍ କରି ଶ୍ରୀ ଶାହା ଏହି ହତ୍ୟାକାଣ୍ଡକୁ ନିନ୍ଦା କରିବା ସହ ସବୀରଙ୍କର ଏହି ତ୍ୟାଗ ବୃଥା ଯିବ ନାହିଁ ବୋଲି କହିଛନ୍ତି କାଶ୍କୀରର ଯୁବବର୍ଗ ନିଜ ପାଇଁ ଏକ ଉତ୍ତମ ଭବିଷ୍ୟତ ଚୟନ କର୍ରଛି ତେବେ ସନ୍ତାସବାଦୀମାନେ ସେମାନଙ୍କ ଏହି ମହତ୍ କାର୍ଯ୍ୟରୁ ନିବୃତ୍ତ କରାଇ ପାରିବେ ନାହିଁ ବୋଲି ସେ କହିଛନ୍ତି ଶ୍ରୀ ଶାହା ନିଜ ଟୁଇଟରରେ କହିଛନ୍ତି ବର୍ତ୍ତମାନ ରାଜ୍ୟରେ ଘଟିଚାଲିଥିବା ବିଭିନ୍ନ ହିଂସାତ୍କକ କାର୍ଯ୍ୟକଳାପ ଆଉ ବେଶିଦିନ ତିଷ୍ଠି ରହିବ ନାହିଁ ଏହି ବିପଦ ସମୟରେ ସମ୍ପୂର୍ଣ୍ଣ ଭାରତୀୟ କନତାପାର୍ଟି ସବୀରଙ୍କ ପରିବାର ସହିତ ଦୂଢଭାବେ ଛିଡା ହୋଇଛନ୍ତି ବୋଲି ଶ୍ରୀ ଶାହା ମତବ୍ୟକ୍ତ କରିଚ୍ଛନ୍ତି ଆପ୍ ଖେତାନ୍ ଆମ୍ ଆଦ୍ମୀ ପାର୍ଟି ନେତା ଆଶିଷ୍ ଖୈତାନ୍ ଆଜି ଦଳ ତ୍ୟାଗ କରିଛନ୍ତି ଟିଇଟ୍ ଯୋଗେ ଶ୍ରୀ ଖୈତାନ କହିଛନ୍ତି ସେ ବର୍ତ୍ତମାନ ସମ୍ପର୍ଶ୍ଣଭାବେ ଓକିଲାତି ପେଷାରେ ଧ୍ୟାନ ଦେଉଛନ୍ତି ଏବଂ ସକ୍ରୀୟ ରାଜନୀତିରୁ ବାହାରେ ଅଛନ୍ତି ଅକ୍ଷ କିଛି ଦିନ ପୂର୍ବରୁ ସାମ୍ବାଦିକରୁ ରାଜନେତା ହୋଇଥିବା ଆଶୁତୋଷ ବ୍ୟକ୍ତିଗତ କାରଣ ଦର୍ଶାଇ ଆମ୍ ଆଦ୍ମୀ ପାର୍ଟିରୁ ଇସ୍ତଫା ଦେଇଥିଲେ ତେବେ ଏହି ଇସ୍ତଫା ଶ୍ରୀ କେଜିରିୱାଲ ଏପର୍ଯ୍ୟନ୍ତ ଗ୍ରହଣ କରିନାହାନ୍ତି କମାତ୍ ବରିଷ୍ଣ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗ୍ରର୍ତଦାସ କାମାତ୍ଙ୍କର ଆଜି ନ୍ଆଦିଲ୍ଲୀଠାରେ ପରଲୋକ ହୋଇଯାଇଛି ଆଜି ସକାଳେ ସେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ

କାମତ୍ଙ୍କର ଏହି ଆକସ୍କିକ ବିୟୋଗରେ ଗୃହମନ୍ତ୍ରୀ ରାଜନାଥ ସିଂ ଗଭୀର ଶୋକ ପ୍ରକାଶ କରିଛନ୍ତି ଟୁଇଟ୍ ଯୋଗେ ଶ୍ରୀ ସିଂ କହିଛନ୍ତି ଗୁରୁଦାସ କାମାତ ଜଣେ ପରିପକ୍ୱ ନେତା ଥିଲେ ଯିଏ କି ସ୍ୱରାଷ୍ଟ୍ରମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀଭାବେ ଜାତିର ସେବା କରିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କାମାତ୍ଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହିତ ଦଳ ପାଇଁ ଏହା ଏକ ଶକ୍ତ ଧକ୍କା ବୋଲି କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଶବ ମୁଖାର୍ଜୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କାମାତ୍ଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି

ଆଜି ସକାଳେ ଏହି ଅଟ୍ଟାଳିକାର ଦ୍ୱାଦଶ ମହଲାରେ ଅଗ୍ରିକାଣ୍ଡ ଘଟିଥିଲା

ଇଦ୍ ବଳିଦାନର ପର୍ବ ଇଦ୍ ଉଲ୍ ଆଝା ଆଜି ଧାର୍ମିକ ମନୋଭାବ ସହକାରେ ସମଗ୍ର ଦେଶରେ ପାଳିତ ହେଉଛି ମୁସଲମାନ ସମ୍ପ୍ରଦାୟର ଲୋକମାନେ ଇଦ୍ଗାହ ଓ ମସ୍କିଦ୍ଗୁଡ଼ିକରେ ପ୍ରାର୍ଥନା କରୁଛନ୍ତି ଈଶ୍ୱରଙ୍କ ନିର୍ଦ୍ଦେଶ ପାଳନ କରି ପୟଗମ୍ଭର ହଜରତ୍ ଇବ୍ରାହିମ୍ ତାଙ୍କର ଏକମାତ୍ର ପ୍ରତ୍ରକ୍ତ ବଳିଦାନ ଦେଇଥିବା ସ୍ତିରେ ଇଦ୍ ଉଲ୍ ଆଝା ପାଳିତ ହୋଇଥାଏ ଦିଲ୍ଲୀରେ ମ୍ରଖ୍ୟ ଇଦ୍ ସମାବେଶ କାମା ମସ୍ଜିଦ୍ ଫତେପୁରୀ ମସ୍ଜିଦ୍ ଓ ଶାହି ଇଦ୍ଗାହଠାରେ ହୋଇଛି କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ୍ ନକ୍ବୀ କାଶ୍ମୀର ଗେଟ୍ଠାରେ କାମା ମସ୍ଜିଦ୍ରେ ପ୍ରାର୍ଥନା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ରବିଚନ୍ଦ୍ରନ ଅଶ୍ୱିନୀ ଓ ହାର୍ଦ୍ଦିକ ପାର୍ତ୍ଧିଆ ଗୋଟିଏ ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ

ଏସିଆନ ଗେମ୍ସ ଆଜି ଏସିଆନ୍ ଗେମ୍ସରେ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ରାହି ସ୍ୱର୍ଷ୍ଣୋବୋତ୍ ଭାରତ ପାଇଁ ଆଉ ଏକ ସ୍ୱର୍ଷପଦକ ହାସଲ କରିଛନ୍ତି

ତେବେ ଏହି ପ୍ରତିଯୋଗିତାରେ ମନୁ ଭାକେର ପରାସ୍ତ ହୋଇଯାଇଚି

ଭାରତର ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ମହିଳା ସିଙ୍ଗଲ୍ୱ ଟେନିସ ଖେଳାଳି ଅଙ୍କିତା ରାଇନା ସେମିଫାଇନାଲରେ ପ୍ରବେଶ କରି ମହିଳା ଟେନିସ୍ରେ ଭାରତ ପାଇଁ ତୃତୀୟ ପଦକ ସୁନିଶ୍ଚିତ କରିଛନ୍ତି